ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ପ୍ରଭୁ କହିଛନ୍ତି ଶିଖର ବୈଠକରେ ଶକ୍ତି ନିରାପତ୍ତା ଓ ଆର୍ଥିକ ସ୍ଥିରତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ସନ୍ତାସବାଦ ସମ୍ଭନ୍ଧୀୟ ପ୍ରସଙ୍ଗ ଓ ଖାଦ୍ୟ ନିରାପତ୍ତା ବିଷୟ ମଧ୍ୟ କାର୍ଯ୍ୟସୂଚୀରେ ସ୍ଥାନ ପାଇବ ଡିକିଟାଲ୍ ଅର୍ଥନୀତି ସଂକ୍ରାନ୍ତ ନୂଆ ଅବଧାରଣା ଓ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ପରିସରକୁ ଆସିବ

' ବୈଠକ ସମୟରେ ବ୍ରିକ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି

ଏକ ଟ୍ୱିଟ୍ ମାଧ୍ୟମରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ତୈଳ ଦର ଧାର୍ଯ୍ୟ ସ୍ତରରେ ରଖିବାରେ ସାଉଦି ଆରବର ଭୂମିକା ଗୁରୁତ୍ୱପୂର୍ଣ୍ଣ ଶ୍ରୀ ପ୍ରଧାନ କହିଛନ୍ତି ସେ ସାଉଦିଆରବର ଶକ୍ତି ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଖଲିଦ୍ ଅଲ୍ଫାଲିଙ୍କ ସହିତ ଏ ସଂପର୍କରେ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି ତୈଳଦର ନିୟନ୍ତ୍ରଣ ରଖିବା ପାଇଁ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ସେ ସାଉଦି ଆରବକୁ ଆହ୍ପାନ କରିଛନ୍ତି ଭାରତରେ ତୈଳ ବିଶୋଧନ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ସାଉଦି ଆରବ ପୁଞ୍ଜି ନିବେଶର ସ୍ଥିତି ସଫପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସମୀକ୍ଷା କରିଛନ୍ତି

ଉଭୟ ଦେଶ ଆତଙ୍କବାଦ କ୍ଷେତ୍ରରେ ଇଷ୍ଟରନେଟ୍ର ବ୍ୟବହାର ବନ୍ କରିବା ଦିଗରେ ପଦକ୍ଷେପ ନେବାକୁ ନିଷ୍ପଭି ହୋଇଥିବା ଜଣାପଡ଼ିଛି ଗତକାଲି ତୃତୀୟ ଭାରତ ଫ୍ରାନ୍ସ ସାଇବର ସ୍ତରୀୟ କଥାବାର୍ତ୍ତା ପ୍ୟାରିସ୍ଠାରେ ଅନୁଷ୍ଠିତ ହୋଇଛି ଏହି ଆନ୍ତଃ ସରକାରୀସ୍ତରୀୟ ବୈଠକରେ ଫ୍ରାନ୍ନ ରାଷ୍ଟ୍ରଦୂତ ଫେନରୀ ଭେର୍ଦିର୍ ଏବଂ ଭାରତର ଇ ପ୍ରଶାସନ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ଉପେନ୍ଦ୍ର ସିଂ ରାଓ୍ୱତ ଅଧ୍ୟକ୍ଷତା କରିଥିଲେ କଥାବାର୍ତ୍ତା ବେଳେ ଉଭୟ ପକ୍ଷ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ସମସ୍ୟା ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା ସହ ଜାତୀୟ ସମ୍ପ୍ରଭିର ସୁରକ୍ଷା ଦିଗରେ ଅଧିକ ସତର୍କତା ପ୍ରସଙ୍ଗ ସ୍ଥାନ ପାଇଥିଲା ପରେ ଏକ ମିଳିତ ବିବୃଭିରେ ଏକ ସ୍ଥିର ଭରସାଯୋଗ୍ୟ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ସାଇବର ବାତାବରଣ ସୃଷ୍ଟି ଦିଗରେ ଉଭୟ ଦେଶ ପଦକ୍ଷେପ ନେବେ ବୋଲି କହିଛନ୍ତି ଆତଙ୍କବାଦ କ୍ଷେତ୍ରରେ ଇଷ୍ଟରନେଟ୍ ବ୍ୟବହାରକୁ କିଭଳି ରୋକାଯାଇ ପାରିବ ସେ ନେଇ ଉଭୟ ପଦାଧିକାରୀ ମତବିନିମୟ କରିଥିଲେ

ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଗଣମାଧ୍ୟମକୁ କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଟିଡିପିର ଚାରିଜଣ ସାଂସଦଙ୍କୁ ବିଜେପି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି ସେମାନେ ରାଜ୍ୟସଭାରେ ଏଣିକି ବିଜେପି ସଦସ୍ୟ ଭାବେ ପରିଗଣିତ ହେବେ ସେହି ଚାରିଜଣ ଟିଡିପି ସାଂସଦ ହେଉଛନ୍ତି ୱାଇଏସ୍ ଚୌଧୁରୀ ସିଏମ୍ ରମେଶ ଜି ମୋହନରାଓ ଏବଂ ଟିଜି ଭେଙ୍କଟେଶ ସେମାନେ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡୁଙ୍କୁ ସାକ୍ଷାତ କରି ଟିଡିପି ସଂସଦୀୟ ଦଳର ବିଜେପିରେ ବିଲୟ ଘଟିଥିବା ବିଷୟ ଅବଗତ କରାଇଥିଲେ ଏହି ଅବସରରେ ସେମାନେ ଗତସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ

ସାଉଦି ଏଫ୍ଏଟିଏଫ୍ ଆରବ ରାଷ୍ଟ୍ର ସମୂହର ପ୍ରଥମ ଦେଶ ଭାବେ ସାଉଦିଆରବକୁ ଅର୍ଥନୈତିକ ଟାସ୍କଫୋର୍ସ ଏଫ୍ଏଟିଏଫ୍ର ପୂର୍ଣ୍ଣ ସଦସ୍ୟତା ମିଳିଛି ଏହି ଗୋଷୀର ଗତକାଲି ଫ୍ଲୋରିଡ଼ାର ଅର୍ଲାଣ୍ଡୋରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ନିଷ୍ପଭି ନିଆଯାଇଥିବା ସାଉଦି ଗଣମାଧ୍ୟମ ପ୍ରକାଶ କରିଛି ସାଉଦି ଆରବ ଅର୍ଥନୈତିକ ଟାସ୍କଫୋର୍ସର ନୀତିନିର୍ଦ୍ଦେଶଗୁଡ଼ିକୁ ସଠିକ୍ ଭାବେ ପାଳନ କରିବା ଯୋଗୁଁ ପୂର୍ଣ୍ଣକାଳିନ ସଦସ୍ୟତା ଲାଭ କରିଥିବା ଜଣାପଡ଼ିଛି

ଏନ୍ଆଇଏ ପକ୍ଷରୁ ବିଚାରପତି ଅଜ୍ଞୟକୁମାରଙ୍କଠାରେ ଗତକାଲି ଦାଖଲ କରାଯାଇଥିବା ଚାର୍କସିଟ୍ରେ ଏନ୍ଆଇଏ ଏହି ତଥ୍ୟ ରଖିଛି

ମନ୍ସୁନ୍ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ବିହାର ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରଭାବ ବିସ୍ତାର କରିଛି ବିହାରର ପୂର୍ଣ୍ଣିଆରେ ମୌସୁମୀବାୟୁ ପ୍ରଭାବରେ ମଧ୍ୟମଧରଣର ବର୍ଷା ହେବା ସହ କଟିହାର ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇଯାଇଛି ଓଡ଼ିଶାର ପାଖାପାଖି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗତକାଲିଠାରୁ ବର୍ଷା ଲାଗିରହିଛି

ଇତିମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର କିଛି ଅଞ୍ଚଳରେ ପ୍ରବେଶ କରିଛି ଆନ୍ଧ୍ରପ୍ରଦେଶ ରୟାଲ୍ସୀମା ଅଞ୍ଚଳର ଚିତ୍ତୋର ଏବଂ ଅନନ୍ତପୁରମ୍ ଜିଲ୍ଲାର ଅନେକ ଭାଗରେ ବର୍ଷା ହୋଇଯାଇଛି

ଜର୍ଜିଆରେ ତତ୍କାଳ ସଂସଦୀୟ ନିର୍ବାଚନ ଘୋଷଣାକୁ ନେଇ ଶାସକ ଦଳ ବିରୁଦ୍ଧରେ ବିରୋଧୀଙ୍କ ବିକ୍ଷୋଭ ଦ୍ୱିତୀୟ ଦିନରେ ପହଞ୍ଚଥିବା ଦୃଷ୍ଟିରୁ ରୁଷ୍ ଏହି ପଦକ୍ଷେପ ନେଇଛି ଦ୍ୱବାଇ ଏମିରେଟ୍ସ ୟୁନାଇଟେଡ୍ ଆରବ ଏମିରେଟ୍ସ ଏୟାର ଲାଇନ୍ସ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଉପସାଗରୀୟ କ୍ଷେତ୍ରର ବିବାଦୀୟ ଆକାଶପଥ ପରିବର୍ତ୍ତେ ଅନ୍ୟ ପଥ ଦେଇ ଯାତ୍ରା କରିବ ଇରାନ ଦ୍ୱାରା ଏକ ମାନବ ବିହୀନ ଆମେରିକୀୟ ଡ୍ରୋନ୍କୁ ଗୁଳିକରି ଖସାଇଦେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ଆମେରିକାର ବିମାନ ଚଳାଚଳ ମନ୍ତ୍ରଶାଳୟ ଗୁରୁବାର ଦିନ ଏକ ଜରୁରୀକାଳୀନ ଆଦେଶ ଜାରି କରି ଇରାନ ଅଧିକୃତ ଆକାଶପଥରେ ବିମାନ ଚଳାଚଳ ନିଷିଦ୍ଧ କରିଛି କେତେକ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ଏ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଚ୍ଛନ୍ତି

ଦୋହାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଆଇବିଏସ୍ଏଫ୍ ବିଶ୍ୱକପ୍ରେ ଆଡଭାନୀ ଭାଗ ନେବେ ଯୋଗ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାଳିତ ହୋଇଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଦେଶର ବିଭିନ୍ନ ଭାଗରେ ସାମୁହିକ ଯୋଗ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିଥିଲେ ମୁଖ୍ୟ କାର୍ଯ୍ୟକ୍ରମ ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ପ୍ରଭାତ ତାରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା